ଚଳିତବର୍ଷ ପ୍ରଥମ ଥର ପାଇଁ କେନ୍ଦ୍ରୀୟ ବଜେଟ୍ କେବଳ ଡିଜିଟାଲଭାବେ ଉପଲହ୍ଧ ହେବ ଅର୍ଥମନ୍ତ୍ରୀଙ୍କ ଅଭିଭାଷଣ ପରେ ଏହି ବଜେଟ୍ ଓ ବଜେଟ୍ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ 'ୟୁନିୟନ ବଜେଟ ଆପ୍'ରେ ମିଳିପାରିବ

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ବଜେଟ୍ ଉପସ୍ଥାପନର ପ୍ରତ୍ୟକ୍ଷ ଧାରାବିବରଣୀ ପ୍ରସାରଣ କରାଯିବ କାର୍ଯ୍ୟକ୍ରମ ମଧ୍ୟରେ କେନ୍ଦ୍ର ବଜେଟ୍ ଉପରେ ବିଶେଷଜ୍ଞମାନଙ୍କ ଦ୍ୱାରା ବିଶ୍ଳେଷଣ ସ୍ୱତନ୍ତ ବଜେଟ୍ ବୁଲେଟିନ୍ ବଜେଟ୍ ଉପରେ ଲୋକମାନଙ୍କର ପ୍ରତିକ୍ରିୟା ଓ ଅନେକ ସାକ୍ଷାତ୍କାର ସ୍ଥାନ ପାଇବ

ଏହା ଏଫ୍ଏମ୍ ଗୋଲ୍ଡ୍ ଚ୍ୟାନେଲ୍ ଓ ଅନ୍ୟାନ୍ୟ ଫ୍ରିକ୍ଏନ୍ସି ଗ୍ରଡ଼ିକରେ ଉପଲହ୍ଧ ହେବ

ସବଦଳୀୟ ବୈଠକ ସଂସଦର ବଜେଟ ଅଧିବେଶନ ପୂର୍ବରୁ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟାନାଇଡ଼ୁ ଗତକାଲି ଗୃହର ସମସ୍ତ ଦଳର ନେତାମାନଙ୍କ ସହ ଆଲୋଚନା କରିଥିଲେ ରାଜ୍ୟସଭାର କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ସବୁ ରାଜନୈତିକ ଦଳ ସମର୍ଥନ ଦେବା ସକାଶେ ଏହ ବୈଠକ ଅନୁଷ୍ଠିତ ହୋଇଥିଲା ଗୃହରେ ଫଳପ୍ରଦ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ସକାଶେ ଶ୍ରୀ ନାଇଡୁ ବିଭିନ୍ନ ଦଳର ନେତାମାନଙ୍କୁ ନିବେଦନ କରିଥିଲେ ଗୃହର ସମସ୍ତ ବିତର୍କ ଓ ଆଲୋଚନାରେ ନେତାମାନେ ପୂର୍ଣ୍ଣ ଅଂଶଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି

ସେହିପରି ରାଷ୍ଟପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଏବଂ ସାଧାରଣ ବକେଟ୍ ଉପରେ ଆଲୋଚନା କରିବା ପାଇଁ ଅଧିକ ସମୟ ଆବଶ୍ୟକ କରୁଥିବା ନେତାମାନଙ୍କ ପାଇଁ କାର୍ଯ୍ୟସ୍ଟଚୀ ପୁନଃ ସ୍ଥିର କରିବାକୁ ରାଜ୍ୟସଭା ଅଧ୍ୟକ୍ଷ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ କହିଚ୍ଛନ୍ତି ପିଏମ ପ୍ରବୁଦ୍ଧ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସ୍ୱାମୀ ବିବେକାନନ୍ଦ ଭାରତକୁ ଏକ ସାଂସ୍କୃତିକ ପ୍ରାଶକେନ୍ଦ୍ର ଭାବେ ଦେଖୁଥିଲେ

ସ୍ୱାମୀ ବିବେକୋନନ୍ଦଙ୍କ ଦ୍ୱାର ଲିଖିତ ଦୁଇଟି ପତ୍ର ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗରିବମାନଙ୍କୁ ସଶକ୍ତ କରିବାକୁ ସ୍ୱାମୀଜୀଙ୍କ ବିଚାରଧାରା ବିଷୟରେ ଅବତାରଣ କରିଥିଲେ ସ୍ୱାମୀଜ୍ଞୀ ସବୁବେଳେ ଚାହୁଁଥିଲେ ଯଦି ଗରୀବମାନେ ସଶକ୍ତ ହୋଇପାରୁନାହାନ୍ତି ତେବେ ସଶକ୍ତୀକରଣ ସେମାନଙ୍କ ନିକଟରେ ପହଞ୍ଚାଯାଉ ବିଶ୍ୱରେ ଯାହାସବୁ ଚାଲିଛି ସେ ସମ୍ପର୍କରେ ଗରିବମାନଙ୍କୁ ଅବଗତ କରାଗଲେ ସେମାନେ ନିଜ ରାସ୍ତା ନିଜେ ଖୋକି ପାଇବେ ବୋଲି ସ୍ୱାମୀଜୀ କହ୍ୱଥିଲେ ବର୍ତ୍ତମାନ ଭାରତ ଏହି ନୀତିରେ କାର୍ଯ୍ୟ କରୁଛି ପ୍ରଧାନମନ୍ତ୍ରୀ କହିଛନ୍ତି ଯଦି ଗରୀବଟିଏ ବ୍ୟାଙ୍କ ନିକଟରେ ପହଞ୍ଚପାରୁନାହିଁ ତେବେ ବ୍ୟାଙ୍କ ଗରୀବଙ୍କ ନିକଟରେ ପହଞ୍ଚବା ଉଚିତ ଯାହାକି ଜନଧନ ଯୋଜନା ମାଧ୍ୟମରେ କରାଯାଉଛି ସେହିପରି ଗରୀବଙ୍କ ବୀମା ଓ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ଜନ ସୁରକ୍ଷା ଯୋଜନା ଓ ଆୟୁଷ୍ମାନ ଭାରତ ଭଳି ଯୋଜନା କାର୍ଯ୍ୟକାରୀ ହେଉଛି ଶ୍ରୀ ମୋଦୀ କହିଛନ୍ତି ଯେ ସଡକ ଶିକ୍ଷା ବିଦ୍ୟୁତ ଓ ଇଣ୍ଟରନେଟ ସଂଯୋଗ ଆକି ଦେଶର କୋଣ ଅନୁକୋଶରେ ବିଶେଷକରି ଗରୀବଙ୍କ ନିକଟରେ ପହଞ୍ଚପାରୁଛି

ସେହିଭଳି ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଅଭିଯୋଗ କରିବା ପରିବର୍ତ୍ତେ ଭାରତ ଆନ୍ତର୍ଜାତୀୟ ସୌରମେଣ୍ଟ ଗଠନ କରିଛି ସେ କହିଛନ୍ତି ଏହା ହେଉଛି ସ୍ୱାମୀ ବିବେକାନନ୍ଦଙ୍କର ପ୍ରବୁଦ୍ଧ ଭାରତର ଦର୍ଶନ ଏବଂ ଭାରତ ଏହା ମାଧ୍ୟମରେ ବିଶ୍ୱର ସମସ୍ୟାର ସମାଧାନ କରିପାରୁଛି

ସେ କହିଛନ୍ତି ନୂତନ ବ୍ୟବସ୍ଥାରେ ମଣ୍ଡିଗୁଡିକ ଅଧିକ ପ୍ରତିଯୋଗିତାମୂଳକ ହେବ ତଥା ସେମାନଙ୍କ ତରଫରୁ ପ୍ରଦତ୍ତ ସେବା ଏବଂ ଭିତ୍ତିଭୂମି ସୁବିଧାରେ ଅପେକ୍ଷାକୃତ କମ୍ ଖର୍ଚ୍ଚ ହେବ ଏହା ଦ୍ୱାରା ଚାଷୀମାନେ ଲାଭାନ୍ଧିତ ହେବେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ଶରତ ପାୱାର ନୂଆ କୁଷି ଆଇନ ସମ୍ପର୍କରେ ଦେଇଥିବା ମନ୍ତବ୍ୟରେ ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ତୋମାର ଏହା କହିଛନ୍ତି ସେ କହିଛନ୍ତି ନୂଆ କୃଷି ଆଇନରେ କୃଷକମାନଙ୍କ ଲାଗି ଏପରି ବିକଳ୍ପ ବ୍ୟବସ୍ଥା ଉପଲହ୍ଧ କରାଯାଇଛି ଯେଉଁଥିରେ ସେମାନେ ସେମାନଙ୍କ ଉତ୍ପାଦିତ ଫସଲକୁ ରାଜ୍ୟ ତଥା ରାଜ୍ୟ ବାହାରେ ବିନା କୌଣସି ବାଧାବିଘ୍ନରେ ଯେକୌଣସି ସ୍ଥାନରେ ଯାହାକୁ ମଧ୍ୟ ବିକ୍ରୟ କରିପାରିବେ ସେ ଆହୁରି କହିଛନ୍ତି ଶ୍ରୀ ପାୱାର ଜଣେ ବୟୋବୃଦ୍ଧ ନେତା ସହିତ ଏକଦା କୁଷିମନ୍ତ୍ରୀ ମଧ୍ୟ ଥିଲେ ତାଙ୍କୁ କୃଷି ଆଇନ ସମ୍ପର୍କରେ ଭୁଲ ତଥ୍ୟ ଦିଆଯାଇଛି ଶ୍ରୀ ତୋମାର ଆଶାପ୍ରକାଶ କରି କହିଛନ୍ତି ଶ୍ରୀପାଓ୍ବାର ଇତି ମଧ୍ୟରେ ଏହି ଆଇନର ସତ୍ୟତା ସମ୍ପର୍କରେ ଅବଗତ ହୋଇପାରିବେ ଏବଂ ସେ ଏହାକୁ ବିରୋଧ କରିବା ପରିବର୍ତ୍ତେ କୃଷକମାନଙ୍କୁ ଏହାର ଲାଭ ସମ୍ପର୍କରେ ଅବଗତ କରାଇପାରିବେ ସ୍ମତି ଇରାନୀ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ସ୍କତି ଇରାନୀ ଗତକାଲି ଭର୍ଚ୍ୟୁଆଲ ପୋର୍ଟାଲ ମାଧ୍ୟମରେ ଅଷ୍ଟମ ଭାରତ ଅନ୍ତର୍କାତୀୟ ସିକ୍କ ମେଳାର ଉଦ୍ଘାଟନ କରିଛନ୍ତି ଏହା ଭାରତର ସର୍ବବୃହତ ସିି୍କ୍ ମେଳା ଯାହାକି ଭାରତୀୟ ସିି୍କ ରପ୍ତାନୀ ପ୍ରୋହାହନ ପରିଷଦ ଦ୍ୱାରା ଭର୍ଚ୍ୟୁଆଲ ପୋର୍ଟାଲ ମାଧ୍ୟମରେ ଗୋଟିଏ ସ୍ଥାନରେ ଆୟୋଜିତ ହେଉଛି

ଏହି ଅବସରରେ ଯୋଗଦେଇ ଶ୍ରୀମତୀ ଇରାନୀ କହିଛନ୍ତି ଦୁଇଶହରୁ ଉର୍ଦ୍ଧ୍ୱ ଦରିଆପାରି କ୍ରେତା ସେମାନଙ୍କର ନାମ ଇତିମଧ୍ୟରେ ପଞ୍ଜୀକରଣ କରିସାରିଛନ୍ତି ସେହିପରି ସେମାନଙ୍କର ସମସଂଖ୍ୟକ ପ୍ରତିନିଧି ଭାରତରେ ଶହେରୁ ଉର୍ଦ୍ଧ୍ୱ ପ୍ରଖ୍ୟାତ ଏବଂ ବଡ ବଡ ଭାରତ ଉତ୍ପାଦନକାରୀ କମ୍ପାନୀ ଏବଂ ବ୍ୟବସାୟୀମାନଙ୍କ ସହ ସିଲ୍କ ବସ୍ତ୍ର ବ୍ୟବସାୟ ନେଇ ମତ ବିନିମୟ କରିପାରିବେ ଏହି ଅବସରରେ ଶ୍ରୀମତୀ ଇରାନୀ ଭାରତୀୟ ସିକ୍କ ବସ୍ତ୍ର ବିବିଧ ସମ୍ଭାରର ସୁଯୋଗ ନେବାଲାଗି ପ୍ରଦର୍ଶନକାରୀ ଓ ଦରିଆପାରି କ୍ରେତାମାନଙ୍କୁ ଏଥିରେ ଯୋଗଦେବା ଲାଗି ଆହ୍ପାନ ଦେଇଛନ୍ତି ସିଲ୍କ ଉତ୍ପାଦନ କ୍ଷେତ୍ରରେ ଭାରତର ଏକ ସୁଦୀର୍ଘ ଇତିହାସ ରହିଛି ଏବଂ ଭାରତ ଏ କ୍ଷେତ୍ରରେ ଦ୍ଧିତୀୟ ଉତ୍ପାଦନକାରୀ ରାଷ୍ଟ୍ରର ମାନ୍ୟତାଲାଭ କରିଛି ବିଶ୍ୱରେ ଭାରତ ଏକମାତ୍ର ଦେଶ ଯିଏକି ମଲବେରୀ ଏରି ଟସର ଏବଂ ମୁଗା ଆଦି ସମସ୍ତ ଚାରିପ୍ରକାର ସିଲ୍କ ଉତ୍ପାଦନ କରିଥାଏ

ମନ୍ତ୍ରଣାଳୟ କହିଛି ବିଭିନ୍ନ ବସ୍ଷାଣ୍ଡ ରେଲୱେ ଷ୍ଟେସନ ଓ ବିମାନବନ୍ଦରରେ ମଧ୍ୟ ସ୍ୱାସ୍ଥ୍ୟକର୍ମୀମାନେ ଉପସ୍ଥିତ ରହି ଶିଶୁମାନଙ୍କୁ ଏହି ଜୀବନ ରକ୍ଷାକାରୀ ବୁନ୍ଦା ଦେଉଛନ୍ତି

ଦେଶରେ ଚିକିିିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି